ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂପ୍ରତି ପୁଲଓ୍ୱାମା ସନ୍ତାସବାଦୀ ଆକ୍ରମଣରେ ଯବାନମାନେ ଶହୀଦ ହୋଇଥିବା ଘଟଣା ସନ୍ତାସବାଦକୃ ମୂଳପୋଛ କରିବା ପାଇଁ ସଦାସର୍ବଦା ଦେଶବାସୀଙ୍କୁ ଅନୁପ୍ରାଣିତ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ଜୀବନ ରକ୍ଷା କରିବା ପାଇଁ ସାହସୀ ଯବାନମାନେ ଆତ୍କୋହର୍ଗ କରିଛନ୍ତି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦି କହିଛନ୍ତି ଯେଉଁ ବୀର ଯବାନମାନେ ସନ୍ତାସବାଦ ବିରୁଦ୍ଧରେ ଲଢ଼ି ପ୍ରାଣବଳି ଦେଇଛନ୍ତି ସେମାନେ ଦେଶବାସୀଙ୍କର ସ୍କରଣୀୟ ହୋଇ ରହିବେ ଶ୍ରୀ ମୋଦି କହିଛନ୍ତି ପୁଲୱାମା ସନ୍ତାସବାଦୀ ଆକ୍ରମଣ ଏବଂ ଯବାନମାନଙ୍କ ଆତ୍କବଳି ଯୋଗୁଁ ଦେଶବାସୀ କ୍ରୋଧାନ୍ୱିତ ହୋଇଛନ୍ତି ଏବଂ ସେନାବାହିନୀ ସନ୍ତାସବାଦକୁ ମ୍ବଳପୋଛ କରିବା ଓ ସେମାନଙ୍କ ଆଶ୍ରୟ ଦେଉଥିବା ବ୍ୟକ୍ତି ଦେଶ ଓ ସଂଗଠନଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷାନ ନେବାକୁ ପ୍ରତିଜ୍ଞାବଦ୍ଧ ହୋଇଛି ଶହୀଦ ଯବାନଙ୍କ ପରିବାରଗୁଡ଼ିକର ଧୈର୍ଯ୍ୟ ଓ ସହସନଶୀଳତାକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି ଏବଂ ଯେଉଁମାନେ ତାଙ୍କର ଦ୍ୱିତୀୟ ପୁତ୍ରକୁ ସେନାବାହିନୀକୁ ପଠାଇବାକୁ ଇଚ୍ଛାପ୍ରକାଶ କରିଛନ୍ତି ସେମାନଙ୍କ ପ୍ରତି କୃତଜ୍ଞତା କଣାଇଛନ୍ତି ଦେଶପ୍ରେମ ଆତ୍ମବଳି ଓ ଧୈର୍ଯ୍ୟ ପ୍ରଦର୍ଶନ କରିଥିବା ଏହି ପରିବାରଗୁଡ଼ିକଠାରୁ ପ୍ରେରଣା ଗ୍ରହଣ କରି ଦେଶସେବା ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଯୁବପିଢ଼ିକୁ ଆହ୍ୱାନ ଜଣାଇଛନ୍ତି ଆସନ୍ତାକାଲି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାତୀୟ ଯୁଦ୍ଧ ସ୍କାରକୀ ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଦେଶର ସଶସ୍ତ ବାହିନୀଙ୍କ ଋଣ ପରିଶୋଧ ପାଇଁ ଏହା ଏକ ଛୋଟ ପଦକ୍ଷେପ ଏହି ପବିତ୍ର ସ୍ଥାନକୁ ଦର୍ଶନରେ ଆସି ଲୋକମାନେ ଶହୀଦମାନଙ୍କ ସଂପର୍କରେ ସୂଚନା ପାଇବା ସଂଗେ ସଂଗେ ସେମାନଙ୍କ ପ୍ରତି କୃତ୍କତା ଜଣାଇବା ଓ ଶହୀଦ ଯବାନମାନଙ୍କ ଉପରେ ଅଧିକ ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରକୁ ରକ୍ଷାକରିବାକୁ ଯାଇ ମୋରାର୍ଜୀ ଦେଶାଇ କରୁରୀକାଳୀନ ପରିସ୍ଥିତି ବିର୍ବଦ୍ଧରେ ଆନ୍ଦୋଳନରେ ଯୋଗ ଦେଇଥିଲେ ପଦ୍ ବିଜେତାମାନଙ୍କ ସଫଳତା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ପୁରସ୍କାର ପାଇଁ ଆଶା ନ ରଖି ତୃଶମୂଳସରରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଦେଶ ସମ୍ମାନିତ କରୁଛି

ଏହା ଦ୍ୱାରା ଗରିବ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆସିଥିବା ସେ ଦର୍ଶାଇଛନ୍ତି ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ ଓ ବିଚକ୍ଷଣ କାର୍ଯ୍ୟକ୍ରମ ବୋଲି ସେ ଅନ୍ତଭବ କରିଥିବା ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ପିଏମ୍ ଗୋରଖପ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଉତ୍ତରପ୍ରଦେଶର ଗୋରଖପ୍ରରଠାରେ ଆଜି ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋକ୍ତନାର ଶ୍ରଭାରମ୍ଭ କରିଛନ୍ତି

ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ବାଣ୍ଟିଛନ୍ତି

ଜିଏସ୍ଟି ମିଟିଂ ଜମିବାଡ଼ି ଓ ଗୃହ ନିର୍ମାଣ କ୍ଷେତ୍ରରୁ ସାମଗ୍ରୀ ଓ ସେବାକର ହ୍ରାସ ପ୍ରସ୍ତାବ ଜିଏସ୍ଟି ପରିଷଦର ଅନୁମୋଦନ ଲାଭ କରିଛି

ଜେ ଆଣ୍ଡ କେ ଏସ୍ଏସି ମିଟିଂ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କେତେକ ମହଲରେ ମିଥ୍ୟା କଥା ପ୍ରଚାର କରାଯାଉଛି ଏଥିରେ ଜନସାଧାରଣ ବିଶ୍ୱାସ କରନ୍ତୁ ନାହିଁ ଜାମ୍ମୁରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକରେ ଅଧ୍ୟକ୍ଷତା କଲାବେଳେ ଶ୍ରୀ ମଲ୍ଲିକ ରାଜ୍ୟବାସୀଙ୍କୁ ଏଭଳି ନିବେଦନ ଜଣାଇଛନ୍ତି ଏହି ବୈଠକରେ ରାଜ୍ୟପାଳଙ୍କ ଉପଦେଷ୍ଟାମାନେ ଓ ଅନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗ ଦେଇଥିଲେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅତିରିକ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯିବା ବିଷୟରେ ବୈଠକରେ ଆଲୋଚନା ହୋଇଯାଇଛି ଶ୍ରୀ ମଲ୍ଲିକ କହିଛନ୍ତି କେବଳ ନିର୍ବାଚନ ପାଇଁ ଯବାନମାନଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି ଏହାକୁ ଅନ୍ୟ କୌଣସି ଦୃଷ୍ଟିକୋଣରୁ ବିବେଚନା କରାଯିବା ଉଚିତ୍ ନୁହେଁ ସେ କହିଛନ୍ତି ଯବାନମାନେ କେତେକ ନିରାପଭାଜନିତ ପଦକ୍ଷେପ ନେବେ ଯାହାକି ସମ୍ପୂର୍ଣ୍ଣ ର୍ଚ୍ଚପେ ପୁଲୱାମା ଆକ୍ରମଣ ସହ ସମ୍ପର୍କୀତ ରାଜ୍ୟ ବାହାରେ ରହୁଥିବା କାଶ୍ମୀରବାସୀଙ୍କର ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଶ୍ରୀ ମଲ୍ଲିକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏ ସଂକ୍ରାନ୍ତରେ ଦେଶକ୍ ସ୍ୱଷ୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି ରାଜ୍ୟପାଳ କହିଛନ୍ତି କାଶ୍ମୀର ପାଇଁ ଲଢ଼େଇ ଚାଲିଛି ଏ ଲଢ଼େଇ କାଶ୍ମୀରବାସୀଙ୍କ ବିରୁଦ୍ଧରେ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଦେଇଥିବା ବିବୂଭିରୁ ସ୍ୱଷ୍ଟ ପ୍ରମାଣିତ ହୋଇଛି ଯେ ଜାମ୍ମୁ କାଶ୍ମୀର ହେଉଛି ଭାରତର ଅଭିଚ୍ଛେଦ୍ୟ ଅଙ୍ଗ କିନ୍ତୁ କାଶ୍ମୁ କାଶ୍ମୀରର ନାଗରିକଙ୍କ ସୁରକ୍ଷା ଦାୟିତ୍ୱ ହେଉଛି ଦେଶବାସୀଙ୍କର ଶାହା ଜାମ୍ମ ବିଜେପି ଅଧ୍ୟକ୍ଷ ଅମିତ ଶାହା ପୁଲୱାମା ସନ୍ତାସବାଦୀ ଆକ୍ରମଣକୁ କାପୁରୁଷ ଓ ବର୍ବର କାର୍ଯ୍ୟ ବୋଲି ବର୍ଷନା କରିଛନ୍ତି

ଜଣେ ବରିଷ୍ଣ ପୁଲିସ୍ ଅଧିକାରୀ ଅମନ୍ ଠାକୁରଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଭାବେ ଆହତ ଜଣେ ସେନା ଅଧିକାରୀଙ୍କୁ ଶ୍ରୀନଗର ସାମରିକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ଜଣେ ସନ୍ତାସବାଦୀ ମରିଥିବା ବେଳେ ଆଉ ଦୁଇ ତିନି ଜଣ ସନ୍ତାସବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବାର ଅନୁମାନ କରାଯାଉଛି ବର୍ତ୍ତମାନସୁଦ୍ଧା ସଂଘର୍ଷ ଜାରି ଅଛି ଏବଂ ସର୍ବଶେଷ ଖବରକୁ ଆମେ ଅପେକ୍ଷା କରିଛୁ ହୋମ୍ ସିଆର୍ପିଏଫ୍ ଜାମ୍ମୁ କାଶ୍କୀର ଓ ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମୁତୟନ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଯବାନମାନଙ୍କ ପାଇଁ ଆର୍ଏଚ୍ ମାଟ୍ରିକ୍ ଅଧୀନରେ ବିପଦସଂକୁଳ ଓ କଠିନ ପରିସ୍ଥିତି କନିତ ଭଉାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୃଦ୍ଧି କରିଛି

ଅରୁଣାଚଳ ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ କହିଛନ୍ତି ରାଜ୍ୟ ସରକାର ସ୍ଥାୟୀ ଆବାସିକ ପ୍ରମାଣପତ୍ର ଦେବାର ପ୍ରସ୍ତାବ ନାହିଁ କିନ୍ତୁ ନବାମ୍ ରେବିଆ ନେତୃତ୍ୱାଧୀନ ଯୁଗ୍ମ ଉଚ୍ଚସ୍ତରୀୟ କମିଟିର ରିପୋର୍ଟକୁ ଉପସ୍ଥାପନ କରାଯିବ ଆଇଏସ୍ଏସ୍ଏଫ୍ ଗୋଲ୍ଚ ନୂଆଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଯୁବ ପ୍ରତିଯୋଗୀ ସୌରଭ ଚୌଧୁରୀ ବିଶ୍ୱ ରେକର୍ଡ ଭଙ୍ଗ କରି ସ୍ୱର୍ଷ୍ଣ ପଦକ ଯିତିବା ସଙ୍ଗେ ସଙ୍ଗେ ଟୋକିଓ ଅଲମ୍ପିକ୍ସ ପାଇଁ ଭାରତର ତିନି ନମ୍ଘର ଯୋଗ୍ୟ ପ୍ରତିଯୋଗୀ ଭାବେ ବିବେଚିତ ହୋଇଛନ୍ତି

ସର୍ବିଆର ଦାମି ମିକେକ୍ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ରେପ୍ୟ ପଦକ ଯିତିଥିବା ବେଳେ ଚୀନର ୱିଇ ପାଙ୍ଗ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି କିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ଟି ଟୋଣ୍ଟି ମ୍ୟାଚ୍ ବିଶାଖାପଟନମ୍ରେ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ଟସ୍ ଜିଶି ବୋଲିଂ କର୍ଛି ଉଭୟ ଟିମ୍ ଦୂଇଟି ଟି ଟୋକ୍କି ମ୍ୟାଚ୍ ଖେଳିବେ